ତେବେ ଏହା ଓଡ଼ିଶା ବିଧାନସଭା ନିର୍ବାଚନ ଇତିହାସରେ ସର୍ବୋଚ ବ୍ୟବଧାନ ବୋଲି କୁହାଯାଉଛି

ରାକ୍ୟ ନିର୍ବାଚନ କମିଶନଙ୍ଙ ଓ୍ୱେବ୍ସାଇଟ୍ ତଥ୍ୟ ଅନୁସାରେ ରୀତା ସାହୁ ଏଠାରୁ ବିଜୟୀ ହୋଇଥିବା ଜଣାପଡ଼ିଛି ରୀତା ସାହୁଙ୍କ ବିଜୟ ପରେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଓ ଦଳର ଅନ୍ୟ ବରିଷ ନେତାମାନେ ତାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି

ପରେ ଶ୍ରୀ ପଟ୍ଟନାୟକ ବିଜେପୁର ଆସନ ଛାଡ଼ିବା ପରେ ଏଠାରେ ଉପନିର୍ବାଚନ ହୋଇଥିଲା ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଙକୁ ନେଇ ଓଡ଼ିଶା ହାଇକୋର୍ଟରେ ଜାରି ରହିଥିବା ଆଇନଜୀବୀଙ୍କ ଆଦୋଳନ ସଂପର୍କିତ ମାମଲାର ଶ୍ରୁଶାଶି ଆଜି ସୁପ୍ରିମକୋର୍ଟରେ ହୋଇଛି

ଫଳରେ ସାରାରାଜ୍ୟରେ ଗତକାଲିଠାରୁ ଲଗାଣ ବର୍ଷା କାରି ରହିଛି

ଯାକପୁର ଜିଲ୍ଲାରେ ଆକି ଓ କାଲି ଦୁଇଦିନ ସ୍କୁଲ୍ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି

ସେହିଭଳି କୋରାପୁଟ ଗଜପତି ଗଞ୍ୱାମ ପୁରୀ ସୁନ୍ଦରଗଡ଼ ବରଗଡ଼ ସମ୍ୟଲପୁର ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସ୍ୟାବନା ରହିଛି ତେଣୁ ଏହି କିଲ୍ଲାଗୁଡ଼ିକୁ ପାଶିପାଗ ବିଭାଗ ଅରେଞ ୱାର୍ଷିଂ ଜାରି କରିଛି

ଫଳରେ ଗ୍ରାମକୁ ଯାତାୟତ ବାଧାପ୍ରାପ୍ତ ହୋଇଛି

ପଥର ଅତଡ଼ା ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ବଡ଼କଳାକୋର୍ଟ ପଞାୟତର କୁଲଙ୍ଗ ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ଆକି ଭୋର୍ ସମୟରେ ନିକଟସ୍ଥ ମୁଖଲିଙ୍ଗ ପାହାଡ଼ର ମାଟି ଓ ପଥର ଧସିଯାଇଛି